ଆସନ୍ତାକାଲି ସେ ମୁଖ୍ୟମନ୍ତୀ ନବୀନ ପଟଟନାୟକଙ୍କୁ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି

ସେହିଭଳି ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟ ରୋହତକ୍ର କୋମଲ କୋହାନ ରୌପ୍ୟ ପଦକ ଏବଂ ଉତ୍ତର ମହାରାଷ୍ଟ୍ର ବିଶ୍ୱବିଦ୍ୟାଳୟର ପ୍ରେରଣା ସୋନଓ୍ୱାନେ କାଂସ୍ୟ ପଦକ ହାସଲ କରିଛନ୍ତି ଅନ୍ୟପକ୍ଷରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ମହିଳା ହକିରେ ସମ୍ୟଲପୁର ବିଶ୍ୱବିଦ୍ୟାଳୟ ସେମିଫାଇନାଲ୍କୁ ଉନ୍ନିତ ହୋଇଛି

ତେବେ ଶ୍ରୀ ନାୟକ ତଦନ୍ତରେ ସହଯୋଗ କରିବା ସହ ଅନ୍ୟାନ୍ୟ ସର୍ଉ ନିମ୍ନ ଅଦାଲତ ଧାର୍ଯ୍ୟ କରିବ ବୋଲି କୁହାଯାଇଛି

ବୈପାରୀଗୁଡା ଥାନା ଅନ୍ତର୍ଗତ କେନ୍ ଗୁଡା ପଞ୍ଚାୟତର କୁନ୍ଦୁରା ରାସ୍ତାର ଭାତଡଙଙ ଘାଟିରେ ଟିପର ସହ ବାଇକ ଦୁର୍ଘଟଶା ହେବାଫଳରେ ତାଙ୍କର ମୃତ୍ୟୁ ଘଟିଛି